ଉଚ୍ଚମାନର ଟେଲିଭିଜନ୍ ଟେଲି ଯୋଗାଯୋଗ ଏବଂ ପ୍ରସାରଣ ସେବା ଯୋଗାଇବାପାଇଁ ଏହି ଉପଗ୍ରହ ଉଦ୍ଦିଷ୍ଟ

ଭାରତର ଭୌଗୋଳିକ ଅଞ୍ଚଳଗୁଡ଼ିକୁ ଏହି ଉପଗ୍ରହ କୁ ବ୍ୟାଣ୍ଡ୍ ଏବଂ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ସି ବ୍ୟାଣ୍ଡ୍ କଭରେଜ୍ ଯୋଗାଇବ ଏହାଛଡ଼ା ଅଧିକାଂଶ ଏସୀୟ ରାଷ୍ଟ୍ର ଏବଂ ଅଷ୍ଟ୍ରେଲିଆକୁ ମଧ୍ୟ ଏହା ସେବା ଯୋଗାଇବାକୁ ସକ୍ଷମ

ଏହି ଉପଗ୍ରହ ଉନ୍ନତ ଡିଟିଏଚ୍ ଟେଲିଭିଜନ୍ ଅପ୍ଲିଙ୍କ୍ ଓ ଭିସ୍ୟାଟ୍ ସେବା ଯୋଗାଇଦେବ ପିଏମ୍ ବିଆର୍ୟୁ ତ୍ରିପୁରାରେ ବ୍ର୍ଚ୍ଚିଆଙ୍ଗ୍ ଶରଣାର୍ଥୀମାନଙ୍କୁ ସ୍ଥାୟୀ ଭାବେ ବସବାସ କରିବାକୁ ସୁଯୋଗ ଦେବାପାଇଁ ହୋଇଥିବା ରାଜିନାମାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଛନ୍ତି ଏକ ଟ୍ୱିଟ୍ ବାର୍ଭାରେ ସେ କହିଛନ୍ତି ଏହାଦ୍ୱାରା ବ୍ର ରିଆଙ୍ଗ୍ ସମ୍ପ୍ରଦାୟର ଶରଣାର୍ଥୀମାନେ ବିଶେଷ ଉପକୃତ ହେବେ ଏବଂ ବିଭିନ୍ନ ପ୍ରକାର ସରକାରୀ କଲ୍ୟାଣକାରୀ ଯୋଜନାର ଲାଭ ପାଇପାରିବେ ଏହି ଦିବସଟିକୁ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ଶରଣାର୍ଥୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିବସ ଭାବେ ବର୍ଷନା କରିଛନ୍ତି ଗତକାଲି କେନ୍ଦ୍ର ସରକାର ବ୍ରି ରିଆଙ୍ଗ୍ ଶରଣାର୍ଥୀଙ୍କ ସ୍ଥାୟୀ ବସବାସ ନିମନ୍ତେ ତ୍ରିପୁରା ମିକୋରାମ୍ର ବିଭିନ୍ନ ସମ୍ପୃକ୍ତ ପକ୍ଷ ତଥା ବ୍ରୁ ସମ୍ପ୍ରଦାୟର ସଦସ୍ୟଙ୍କ ମଧ୍ୟରେ ଏକ ରାଜିନାମାରେ ଉପନୀତ ହୋଇଛନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଉପସ୍ଥିତିରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ମିଳୋରାମ୍ ମୁଖ୍ୟମନ୍ତ୍ରୀ ଜୋରାମ୍ଥାଙ୍ଗା ଏବଂ ଅନ୍ୟମାନେ ନ୍ତଆଦିଲ୍ଲୀରେ ଏହି ରାଜିନାମାରେ ସ୍ୱାକ୍ଷର କରିଛନ୍ତି

ଉତ୍ତର ପୂର୍ବାଞ୍ଚଳରେ ଲାଗି ରହିଥିବା ଦୀର୍ଘଦିନର ଏହି ସମସ୍ୟାର ଅନ୍ତ ଘଟିଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଉତ୍ତର ପୂର୍ବାଞ୍ଚଳରେ ରହିଥିବା ପୁର୍ରଣା ସମସ୍ୟାଗ୍ରଡ଼ିକର ସମାଧାନ ପାଇଁ କେନ୍ଦ୍ର ସରକାର ଅଗ୍ରାଧିକାର ଦେଉଛନ୍ତି ବୋଲି ସେ କହିଛନ୍ତି

ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଖୋଲା ମନୋଭାବ ଭିନ୍ନ ମତବାଦ ଓ ନୂଆନୂଆ ଚିନ୍ତାଧାରାକୁ ସମ୍ମାନ ଦେବା ଭାରତୀୟମାନଙ୍କ ରକ୍ତରେ ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେବେଳେ ସମଗ୍ର ବିଶ୍ୱ ଘୂଣା ସୃଷ୍ଟିକାରୀ ମନୋଭାବ ହିଂସା ବିବାଦ ଓ ସନ୍ତାସବାଦଠାରୁ ମୁକ୍ତ ହେବାକୁ ସଂଗ୍ରାମ କରୁଛି ସେତେବେଳେ ଭାରତୀୟ ଜୀବନଶୈଳୀ ବିଶ୍ୱ ପାଇଁ ଆଶାର କିରଣ ସଞ୍ଚାର କରୁଛି ସେ କହିଛନ୍ତି ଭାରତ ବଳପ୍ରୟୋଗ ମାଧ୍ୟମରେ ନୁହେଁ କଥାବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନ କରିଥାଏ ଆଇଆଇଏମ୍ କୋଜିକୋଡେର ଛାତ୍ରଛାତ୍ରୀମାନଙ୍କୁ ଭିଡ଼ିଓ କନ୍ଫରେନ୍ିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏପରିକି ପାଶ୍ଚାତ୍ୟ ଦେଶମାନେ ମହିଳାମାନଙ୍କୁ ଭୋଟଦେବାର ଅଧିକାର ଦେବା ପାଇଁ ଦଶନ୍ଧି ଦଶନ୍ଧି ସମୟ ନେଇଯାଇଥିବା ବେଳେ ଭାରତୀୟ ସିୟିଧାନର ପ୍ରଣେତାମାନେ ପ୍ରଥମରୁ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ବିଶ୍ୱ ପ୍ରତି ଭାରତୀୟ ଚିନ୍ତାଧାରାର ଅନେକ ଅବଦାନ ରହିଛି ଓ ଆଗକୁ ବିଶ୍ୱକୁ ଦିଗ୍ଦର୍ଶନ ଦେବାକୁ ଭାରତର ସାମର୍ଥ୍ୟ ରହିଛି ସେ କହିଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧି ଏହି ଆଦର୍ଶର ଉଦ୍ରେକ କରାଇଥିଲେ ଓ ଶାନ୍ତି ମାଧ୍ୟମରେ ଦେଶକୁ ସ୍ୱାଧୀନ କରିଥିଲେ ଦୟା ସଦଭାବନା ନ୍ୟାୟ ସେବା ଓ ଖୋଲା ମନୋଭାବ ଭଳି ଭାରତୀୟ ଜୀବନ ଶୈଳୀ ପ୍ରତି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିବା ସହ ଏହା ଭାରତୀୟ ମୂଲ୍ୟବୋଧର ମୌଳିକ ଉପାଦାନ ଭାବେ ରହି ଆସିଥିବା କହିଥବଲେ ତେଲଙ୍ଗାନା ସିଏଏ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭା ସଦସ୍ୟ ଡକୁର ମହେଶ ଶର୍ମା କହିଛନ୍ତି ଯେଉଁମାନେ ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ କରୁଛନ୍ତି ସେମାନେ ଦେଶର ସ୍ୱାର୍ଥ ପ୍ରତି କ୍ଷତି ପହଞ୍ଚାଉଛନ୍ତି ହାଇଦରାବାଦଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଭାରତର ତିନି ପଡ଼ୋଶୀ ଇସ୍ଲାମୀୟ ଦେଶର ନିର୍ଯାତିତ ସଂଖ୍ୟାଲଘୁମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବାପାଇଁ ଏହି ଆଇନ ଉଦ୍ଦିଷ୍ଟ ଏହିସବୁ ସଂଖ୍ୟାଲଘୁ ସେଠାରୁ ଶରଣାର୍ଥୀ ଭାବେ ପଳାଇ ଆସି ଭାରତରେ ବେଆଇନ ଭାବେ ବସବାସ କର୍ରଛନ୍ତି ଏହି ଆଇନ ନାଗରିକତ୍ୱ ପ୍ରଦାନ ପାଇଁ ଉଦ୍ଦିଷ୍ଟ ଏବଂ ଏହାଦ୍ୱାରା କାହାରି ନାଗରିକତ୍ୱ ଛଡ଼ାଇ ନେବାର ପ୍ରଶ୍ନ ଉଠ୍ ନାହିଁ

ଲଦାଖ୍ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସେନା ଶିବିରଗୁଡ଼ିକର ସହାୟତାରେ ଏହି କାର୍ଯ୍ୟ କରାଯାଇଛି

ସେମାନଙ୍କ ମଧ୍ୟରେ କେତେକ ମହିଳା ମଧ୍ୟ ଥିଲେ ସମସ୍ତଙ୍କ ସ୍ରରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସରକାରୀ ଭାବେ କୁହାଯାଇଛି ସେହିଭଳି ଉଦ୍ଧାର ହୋଇଥିବା ଜଣେ ଅସୁସ୍ଥ ମହିଳା ଯାତ୍ରୀଙ୍କୁ ସେନାର ଚିକିତ୍ସକମାନେ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇଥିଲେ ଚାଦର ଅଞ୍ଚଳ ପର୍ବତାରୋହଣ ପାଇଁ ବିଶେଷ ପରିଚିତ ସେଠାରେ ପ୍ରବାହିତ ହେଉଥିବା ବରଫାବୃତ୍ତ ଯାନ୍ସ୍କାର ନଦୀଟିର ଏକ ଅଂଶ ହଠାତ୍ ତରଳି ଯିବାରୁ ପର୍ଯ୍ୟଟକମାନେ ଫେରିବାକୁ ବାଟ ପାଇ ନ ଥିଲେ

ଜବାହର ସୁଡ଼ଙ୍ଗ ନିକଟରେ ପ୍ରବଳ ତୁଷାରପାତ ସହିତ ବନିହାଲ୍ ରାବବଣ ସେକ୍ଟରର ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଧସିବାରୁ ଏହି ରାଜପଥକୁ ବନ୍ଦ୍ ରଖାଯାଇଥିଲା ଜମ୍ମୁ ଓ ଶ୍ରୀନଗର ମଧ୍ୟରେ ଏହା ଏକମାତ୍ର ସବୁଦିନିଆ ରାସ୍ତା ହୋଇଥିବାରୁ ଯୋଗାଯୋଗ ଦୃଷ୍ଟିରୁ ଏହାର ଗୁରୁତ୍ୱ ବହୁ ଅଧିକ ଏହି ରାସ୍ତା ଏବେ ଖୋଲିବାରୁ ଅବଶିଷ୍ଟ ଭାରତ ସହ କାଶ୍ମୀର୍ର ସ୍ଥଳ ଯୋଗାଯୋଗ ପୁନରୁଦ୍ଧାର ହୋଇଛି ବିକେପି ଇଲେକ୍ସନ କମିଟି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୃଡ଼ାନ୍ତ କରିବାକୁ ଗତକାଲି ବିକେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳ ସଭାପତି ଅମିତ୍ ଶାହା କାର୍ଯ୍ୟକାରୀ ସଭାପତି ଜେପି ନଡ୍ରା ଏବଂ ଦଳର ଅନ୍ୟାନ୍ୟ ବରିଷ୍ଣ ସଦସ୍ୟମାନେ ଉପସ୍ଥିତ ଥିଲେ

କ୍ଷୁଦ୍ରଗଞ୍ଚ ସଙ୍କଳନ 'ଚେକ୍ ବୁକ୍' ପାଇଁ ଶ୍ରୀ ମୋହିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ସମାଜର ଅବହେଳିତ ବର୍ଗର ଲୋକମାନଙ୍କ ଜୀବନ ଯନ୍ତ୍ରଣାର କଥା ତାଙ୍କର ଏହି ସଙ୍କଳନରେ ସ୍ଥାନ ପାଇଛି

ହରୀଶ ସାଲ୍ଭେ ବରିଷ୍ଣ ଆଇନଜୀବୀ ହରୀଶ ସାଲ୍ଭେ ଇଂଲଣ୍ଡ ଏବଂ ୱେଲ୍ସ୍ କୋର୍ଟ୍ର ମର୍ଯ୍ୟାଦାଜନକ କୁଇନ୍ସ୍ କାଉନ୍ସେଲ୍ ବା ଓକିଲ ଭାବେ ନିଯୁକ୍ତି ପାଇଛନ୍ତି ବ୍ରିଟେନ୍ର ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି କୁଇନ୍ସ୍ କାଉନ୍ସେଲ୍ ଉପାଧି ସାଧାରଣତଃ ଅତି ବିଶିଷ୍ଟ ଆଇନଜ୍ଞ ଏବଂ ଦକ୍ଷ ଓକିଲମାନଙ୍କୁ ବ୍ରିଟିଶ୍ ସରକାର ପ୍ରଦାନ କରିଥା'ନ୍ତି ଲର୍ଡ଼ ଚାନ୍ସେଲ୍ର୍ଙ୍କ ସୁପାରିସକ୍ରମେ ଦେଶର ସାୟିଧାନିକ ମୁଖ୍ୟ ରାଣୀଙ୍କ ପକ୍ଷରୁ ଏହି ନିଯୁକ୍ତି ପ୍ରଦାନ କରାଯାଇଥାଏ ୟୁପି ରେନ୍ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ତଥା କରକାପାତ ଯୋଗୁଁ ସାଧାରଣ କ୍ରୀବନଯାତ୍ରା ବ୍ୟାହତ ହୋଇଛି ଏହାଫଳରେ ଶୀତ ପ୍ରକୋପ ବୃଦ୍ଧି ପାଇଛି ରାଜ୍ୟର ଅନେକ ଜିଲ୍ଲାରେ ସ୍କୁଲ୍ଗୁଡ଼ିକୁ ବନ୍ଦ୍ କରିଦିଆଯାଇଛି ଆଜି ମଧ୍ୟ ରାଜ୍ୟରେ ମେଘୁଆ ପାଗ ରହିବ ଏହି ବର୍ଷା ପଳରେ ରାଜ୍ୟରେ ଶୀତ ପ୍ରବାହ ବୃଦ୍ଧି ପାଇଛି ୟୁଏସ୍ ଟ୍ରମ୍ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ଙ୍କ ବିରୋଧରେ ଆଗତ ଐତିହାସିକ ମହାଭିଯୋଗର ବିଚାର କରିବାକୁ ଗତକାଲି ଆମେରିକୀୟ ସିନେଟ୍ର ବିଚାରକ ବା ଜୁରର୍ମାନଙ୍କୁ ଦେଶର ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜନ୍ ରବର୍ଟସ୍ ଶପଥପାଠ କରାଇଛନ୍ତି

ଖେଲୋ ଇଣ୍ଡିଆ ଗୌହାଟୀଠାରେ ଚାଲିଥିବା ତୂତୀୟ ଖେଲୋ ଇଞ୍ଜିଆ ଯୁବ କ୍ରିଡ଼ାରେ ଆକି ଟେନିସ୍ ଓ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହେବ

ପଦକ ତାଲିକାରେ ମହାରାଷ୍ଟ୍ର ପଛକୁ ହରିୟାଣା ଦିଲ୍ଲୀ ଉତ୍ତର ପ୍ରଦେଶ ଓ କେରଳ ରହିଛି କ୍ରିକେଟ୍ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଆଜି ରାଜକୋଟ୍ଠାରେ ଚଳିତ ସିରିଜ୍ର ଦ୍ୱିତୀୟ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ ଏହି ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଅପରାହ୍ନ ଗୋଟାଏରୁ ଆକାଶବାଶୀ ପ୍ରଚାର କରିବ ଏହି ଧାରାବିବରଣୀ ଏଫ୍ଏମ୍ ରେନ୍ବୋ ଓ ଅନ୍ୟାନ୍ୟ ଅତିରିକ୍ତ ପ୍ରିକ୍ୱେନ୍ସି ମାଧ୍ୟମରେ ମଧ୍ୟ ଶୁଣାଯାଇପାରିବ